ମାତ୍ର ତିନିମିନିଟ୍ ଭିତରେ ଏହି ମିଶନ୍ ସଂପୂର୍ଷ୍ଡ ହୋଇଥିବାର ସେ କହିଛନ୍ତି

ନିର୍ବାଚନ ଅବସରରେ ତଥ୍ୟ ଓ ହିସାବ ହୀନ ଲକ୍ଷାଧିକ ଟଙ୍କା ଚାଲାଶ ଘଟଣା ଚର୍ଚାର ବିଷୟ ହୋଇଛି

ସେମାନେ ଆକି କଳାହାଣ୍ଡି କିଲ୍ଲାର ଶତାଧିକ ସମର୍ଥକଙ୍ଙ ସହ ଦଳ ଛାଡ଼ିଥିବା ଜଣାପଡ଼ିଛି

ଏଥିସହିତ ପ୍ରଚଣ୍ଡ ଖରା ସମୟରେ ଗାଡ଼ି ଚଳାଚଳ ଉପରେ ମଧ୍ଧ କଟକଶା ଜାରି କରାଯାଇଛି

ଅନ୍ୟ ସ୍ଥାନରେ ପାଗ ଶୁଖଲା ରହିବ

ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଶିପାଗ ବିଭାଗ ପକ୍ଷରୁ କୁହାଯାଇଛି

ଏହି ବିକ୍ଷୋଭ ସମୟରେ ଲୋକେ ପାଶି ନାହିଁ ତ ଭୋଟ୍ ନାହିଁ ବୋଲି ସ୍ଲୋଗାନ ଦେଇଥିଲେ